ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ସେବା ପ୍ରଦାନ କେନ୍ଦ୍ରରେ ମାଗଣା ଏବଂ ବିନା କାଗଜପତ୍ରରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ

ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ସେବା ପ୍ରଦାନକାରୀ ନେଟ୍ୱର୍କ ମାଧ୍ୟମରେ ଦେଶ ବାହାରୁ ଆସି ସମଗ୍ର ଦେଶରେ ଉପଲହ୍ଧ ସେବା ସୁବିଧାକୁ ଅନାୟାସରେ ହାସଲ କରିପାରିବେ

ଏହି ଉହବ ଅବସରରେ ପ୍ରଧାନମନ୍ତ୍ରୀ ଚାଇବାସା ଏବଂ କୋଡରମା ମେଡିକାଲ୍ କଲେଜର ଭିଭିପ୍ରସ୍ତର ସ୍ଥାପନ କରିବେ ସେଠାରେ ସେ ସ୍ୱାସ୍ଥ୍ୟ ଏବଂ କଲ୍ୟାଶ କେନ୍ଦ୍ର ମଧ୍ୟ ଉଦ୍ଘାଟନ କରିବା ସହିତ ଏକ ଜନସଭାରେ ଉଦ୍ବୋଧନ ଦେବେ

ଗତକାଲି ଛତିଶଗଡ଼ର ଚମ୍ପା ଜିଲ୍ଲା ଅନ୍ତର୍ଗତ କାଞ୍ଜଗିରିଠାରେ ଆୟୋଜିତ ଏକ କୃଷକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ସବ୍କା ସାଥ୍ ସବ୍କା ବିକାଶ ମିଶନ ସହିତ ତାଙ୍କ ସରକାର ପ୍ରଗତିପଥରେ ଆଗେଇ ଚାଲିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ବିଳାସପୁର ପାଥ୍ରାପାଲି ଚାରିଲେନ୍ ସଡ଼କ ପ୍ରକଳ୍ପ ଏବଂ ବିଳାସପୁର ଅନୁପପୁର ତୃତୀୟ ରେଳ ଲାଇନ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ଏହି କୃଷକ ସମ୍ମିଳନୀକୁ ଉଦ୍ବୋଧନ ଦେଇଥିଲେ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଳଚେର ସାରକାରଖାନାର ପୁନରୁଦ୍ଧାର କାର୍ଯ୍ୟର ଶୁଭାରୟ କରିଥିଲେ ସେହିଭଳି ଉଡ଼ାନ୍ ଯୋଜନା ଅଧୀନରେ ନିର୍ମାଣ କରାଯାଇଥିବା ଝାରସୁଗୁଡ଼ା ବିମାନ ବନ୍ଦରକୁ ଶ୍ରୀ ମୋଦି ଉଦ୍ଘାଟନ କରିଥିଲେ ଏତଦ୍ବ୍ୟତୀତ ଝାରସୁଗୁଡ଼ାର ବରପାଲି ସର୍ଦେଗା ରେଳଲାଇନ୍ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ଓ ଏନ୍ଟିପିସିର ଦୁଇଟି କୋଇଲା ଖଣିକୁ ଲୋକାର୍ପଣ କରିଥିଲେ ରାଜନାଥ କେକେ ପୋଲ୍ସ କେନ୍ଦ୍ର ସ୍ୱରାଷ୍ଟ୍ର ରାଜନାଥ ସିଂ କହିଛନ୍ତି ଜାମ୍ମୁ ଏବଂ କାଶ୍ମୀରରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୌର ପରିଷଦ ଏବଂ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ଗତକାଳି ଭଦୋଦରାଠାରେ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସାମ୍ବାଦିକମାନଙ୍କୁ ସେ ଏହା କହିଛନ୍ତି ସେ କହିଛନ୍ତି ଏହି ନିର୍ବାଚନ ସବୁ ଦଳକୁ ଜାମ୍ଗୁ ଏବଂ କାଶ୍ମୀର ଜନସାଧାରଣଙ୍କ ସହ ମତ ବିନିମୟ କରିବା ପାଇଁ ଏକ ସୁଯୋଗ ଦେବ

ଗତକାଲି ବେଙ୍ଗାଲୁରୁଠାରେ ଅନୁଷ୍ଠିତ ଜିଏସ୍ଟି ନେଟ୍ୱର୍କ ଉପରେ ମନ୍ତ୍ରୀଗୋଷ୍ଠୀଙ୍କର ଦଶମ ସମୀକ୍ଷା ବୈଠକ ପରେ ମନ୍ତ୍ରୀଗୋଷ୍ଠୀର ମୁଖ୍ୟ ବିହାର ଉପମୁଖ୍ୟମନ୍ତୀ ସୁଶିଲ୍ କୁମାର ମୋଦି କହିଛନ୍ତି କିଏସ୍ଟି ପରିଷଦର ସୁପାରିସ ଉପରେ ଆଧାରିତ ନକ୍ସା ମୁତାବକ ନୂଆ ଫର୍ମ ପ୍ରସ୍ତୁତିପାଇଁ ଇନ୍ଫୋସିସ୍କୁ କୁହାଯାଇଛି ଏହାଦ୍ୱାରା କିଏସ୍ଟି ନେଟ୍ୱର୍କରେ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ସରଳ ହୋଇପାରିବ

ଏ ସଂପର୍କରେ ସୂଚନା ଦେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କହିଛନ୍ତି ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏକତାର ପ୍ରତିମୂର୍ତ୍ତିର ଅନାବରଣ କରାଯିବ

ଏହି ଯାତ୍ରାର ଅଂଶ ସ୍ୱରୂପ ଏହି ଗ୍ରାମଗୁଡ଼ିକରେ ସର୍ଦ୍ଦାର ପଟେଲଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ

ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଚ୍ଚଡ଼ାନ୍ତ ହୋଇଛି ଶ୍ରଦ୍ଧାଳୁମାନେ ଶୋଭାଯାତ୍ରାରେ ଯାଇ ବିଭିନ୍ନ ନଦୀ ଓ ମୁମ୍ବାଇର ପ୍ରମୁଖ ସମୁଦ୍ର ତଟରେ ମୂର୍ତ୍ତି ବିସର୍ଜନ କରିବେ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ମୁମ୍ୟାଇ ଥାନେ ଏବଂ ପୁନେ ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଉହାହ ଉଦ୍ଦୀପନା ମଧ୍ୟରେ ଏହି ଉହବ ପାଳିତ ହୋଇଛି ମୁମ୍ୟାଇ ଟ୍ରାଫିକ୍ ପୁଲିସ୍ ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛି

ରାଷ୍ଟ୍ରପତି ଅବ୍ଦୁଲା ୟାମି ଏବଂ ଚାରୋଟି ବିରୋଧୀଦଳଙ୍କର ମିଳିତ ପ୍ରାର୍ଥୀ ଇବ୍ରାହିମ୍ ମହଞ୍ମଦ ସୋଲିଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ

ଆସନ୍ତାକାଲି ସରକାରୀ ଭାବେ ଏହି ନିର୍ବାଚନର ଫଳାଫଳ ଘୋଷଣା କରାଯିବାର ଆଶା କରାଯାଉଛି ବିପିନ ରାଓ୍ୱତ ଜୟପୁର ଯେକୌଣସି ପରିସ୍ଥିତିର ଉପଯୁକ୍ତ ମୁକାବିଲା କରିବା ଲାଗି ଭାରତୀୟ ସେନା ସକ୍ଷମ ବୋଲି ସେନାଧ୍ୟକ୍ଷ ଜେନେରାଲ୍ ବିପିନ ରାଓ୍ୱତ କହିଛନ୍ତି ଗତକାଲି ରାଜସ୍ଥାନର ଜୟପୁରଠାରେ ସାମ୍ବାଦିକମାନଙ୍କୁ ଏ ସଂପର୍କରେ ସୂଚନା ଦେଇ ଜେନେରାଲ୍ ରାଓ୍ୱତ ଏହା କହିଛନ୍ତି

ସନ୍ତ୍ରାସବାଦ ଏବଂ ଆଲୋଚନା ଏକାଠି କରାଯାଇ ପାରିବ ନାହିଁ ବୋଲି ଆମେ ଦୂଢ଼ଭାବେ ବିଶ୍ୱାସ କରୁ ଭାରତ ବିରୁଦ୍ଧରେ ପାକିସ୍ତାନ ନିଜ ମାଟିରେ ସନ୍ତାସବାଦ କାର୍ଯ୍ୟକଳାପକୁ ଅନୁମତି ଦେବା ଅନୁଚିତ ବୋଲି ସେନାଧ୍ୟକ୍ଷ କହିଛନ୍ତି

ୟୁଏଇ ରାଷ୍ଟ୍ରପତି ଶେଖ୍ ସୁଲ୍ତାନ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ ଦୁଇ ମସ୍କିଦ୍ର ତତ୍ତ୍ୱାବଧାନ ରାଜା ସଲମାନ୍ ବିନ୍ ଅବଦୁଲ୍ଜିଜ୍ ଅଲ୍ ସାଉଦିଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି

ଶୀତଦିନେ ପ୍ରବଳ ଥଖା ହେତୁ ଲଦାଖ ଅଞ୍ଚଳ ପର୍ଯ୍ୟଟକଙ୍କ ଯାତ୍ରା ପାଇଁ ବନ୍ଦ ହେବା ପୂର୍ବରୁ ଏହି ଚାରିଦିନିଆ ବାର୍ଷିକ ଉତ୍ସବ ଜରିଆରେ ବିଶ୍ୱର ପର୍ଯ୍ୟଟକମାନଙକୁ ଲଦାଖ ଲେହର ପର୍ଯ୍ୟଟନ ପାଇଁ ଆକୃଷ୍ଟ କରାଯାଇଥାଏ ଏହି ଉତ୍ସବ କାର୍ଜୁରୁ ଏକ ଶୋଭାଯାତ୍ରାରେ ଆରମ୍ଭ କରାଯାଇ ଐତିହାସିକ ପୋଲ ଗ୍ରାଉଣ୍ଡରେ ଶେଷ ହୋଇଥିଲା

ଏହି ସିରିଜ୍ର ଆଉ ଦୁଇଟି ମ୍ୟାଚ୍ ଖେଳିବାକୁ ବାକି ଥିବା ବେଳେ ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ବାତିଲ ହୋଇଯାଇଛି ଆସନ୍ତାକାଲି କଲମ୍ବୋଠାରେ ସିରିଜ୍ର ଚତୁର୍ଥ ମ୍ୟାଚ୍ ଖେଳାଯିବ